ରିପୋର୍ଟ ସଂଗ୍ରହ ହେବା ପରେ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ଆବେଦନ କରାଯିବ ଅପରପକ୍ଷରେ ବିଭିନ୍ଦ ନଦୀରେ ଜଳସ୍ତର ହ୍ରାସ ପାଉଥବା ଲକ୍ଷ୍ୟ କରାଯାଇଛି

କୋଇଲା ଉପାଦନ ବୃଦ୍ଧି ହେଲେ ସ୍ଚାନୀୟ ଲୋକଙ୍କର ରୋକଗାର ବୃଦ୍ଧି ହେବା ସହ ରାଜ୍ୟ ସରକାର ଅଧିକ ଅଂଶଧନ ପାଇବେ ବୋଲି ସେ ପ୍ରକାଶ କରିଛନ୍ତି ଏହା ବ୍ୟତୀତ କୋଇଲା ଉପାଦନ ବୃଦ୍ଧି ହେଲେ ପ୍ରଧାନମନ୍ତୀ ଖଶିଜ କଲ୍ୟାଣ ଯୋଜନାରେ ଜିଲ୍ଲା ଖଣି ପାଣ୍ଣିକୁ ଅଧିକ ଅର୍ଥ ମିଳିବା ସହ ଜିଲ୍ଲା ତଥା ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି

ସର୍ଦ୍ଦାର ପଟେଲ ଏବଂ ଗାଧିଜୀଙ୍କର ଜୀବନକୁ ନେଇ ନିର୍ମିତ ହୋଇଥିବା ଏକ ସଂଗ୍ରହାଳୟକୁ ପ୍ରଧାନମନ୍ତୀ ଉଦ୍ଘାଟନ କରିବେ ଏହି ସଂଗ୍ରହାଳୟରେ ମଧ୍ଧ ସର୍ଦ୍ଦାର ପଟେଲଙ୍କର ଜୀବନୀକୁ ଆଲୋକ ଏବଂ ଧ୍ୱନି ମାଧ୍ଧମରେ ସଂରଚନା କରାଯାଇଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆକି ଅନୁମୋଦନ କରିଛନ୍ତି

ତେବେ ବିଭିନ୍ନ ଶକ୍ତିପୀଠରେ ଆକିଠାରୁ ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି

ମା' ଦୁର୍ଗାଙ୍କ ଆଗମନ ନେଇ କଟକ ସହର ଚଳଚଞଳ ହୋଇଉଠିଛି ସହର ବଙ୍କାର ସୁସଜିତ ଆଲୋକମାଳାରେ ରଙ୍ଙୀନ ହୋଇଉଠିଛି

ଏହି ଅବସରରେ ମା ସମଲେଶ୍ୱରୀ ଭକ୍ତମାନଙ୍କୁ କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି